ସାର୍ବଜନୀନ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆୟୁଷ୍ଗାନ୍ ଭାରତ ଏକ ସଫଳ କାର୍ଯ୍ୟକ୍ରମ ବୋଲି ସ୍ୱାସ୍ଚ୍ୟମନ୍ତୀ କହିଛନ୍ତି

ବିଭିନ୍ ବିଷୟବସ୍ତୁ ଏବଂ ପ୍ରସଙ୍ଙ ଉପରେ ଶ୍ରୀ ମୋଦି ଜନସାଧାରଣଙ୍କ ସହିତ ନିଜର ମନକଥା ବାକ୍କିବାପାଇଁ ଆଶା କରୁଛନ୍ତି ଜନସାଧାରଣ ସେମାନଙ୍କର ମତାମତ ଓ ବିଚାରଧାରା ପଠାଇବାପାଇଁ ଶ୍ରୀ ମୋଦି ଆହ୍ୱାନ କରିଛନ୍ତି

ଆଜି ସକାଳୁ କେନ୍ଦ୍ରମନ୍ତୀ ପଞ୍ଚଲିଙେଶ୍ୱର ବସ୍ଷାଣ୍ଡର ବିଭିନ୍ନ ଅଞ୍ଞଳରେ ଝାଡୁ ମାରି ସଫେଇ କରିଥିଲେ

ବିଧାୟକଙ୍କର ଏହି କାମକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ବର୍ଷା ଦିନରେ ଧାନ ଜମିରେ କାମ କର୍ତଥିବା ମୈଦଲପୁର ପଞାୟତର ମହିଳା ଶ୍ରମିକଙ୍କ ପାଇଁ ବିଧାୟକ ରକ୍ଷାରୀ ଗତକାଲି ରେନ୍କୋଟ୍ ଚା ବିସ୍କୁଟ ଧରି ଯାଉଥିଲେ

ବିଧାୟକ ନିଜେ ରାସ୍ତା ମରାମତି କାମ କରୁଥିବା ଦେଖି ଅନ୍ୟମାନେ ମଧ୍ଧ ସହଯୋଗର ହାତ ବଢ଼ାଇଥିଲେ ସମସ୍ତଙ୍କ ଉଦ୍ୟମରେ ଏହି ରାସ୍ତା ଗମନାଗମନ ଉପଯୋଗୀ ହୋଇପାରିଥିଲା

ପରେ ଅବସ୍ଥା ଗୁରୁତର ହେବାରୁ ଏମାନଙ୍ଙୁ କୋରାପୁଟ ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି

ଫଳରେ ରୋଗୀ ସେବା ବନ୍ଦ ରହିଛି

ଘଟଣାସ୍ସୁଳରେ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ଓ ଅନୁଗୁଳ ଏସ୍ପି ଉପସ୍ଥିତ ରହି ଘଟଣାକୁ ଅନୁଧାନ କରୁଛନ୍ତି

ପରିବାର ଲୋକେ ନାବାଳିକାକୁ ଗୁରୁତର ଅବସ୍ଚାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିହାଳୟରେ ଭର୍ତ୍ତି କରିଥିଲେ

ମୌସୁମୀ ଟ୍ରପ୍ ଲାଇନ୍ ପ୍ରଭାବରେ ରାଜ୍ୟର କିଛି କିଛି ଅଞ୍ଞଳରେ ବର୍ଷା ହେଉଛି ହେଲେ ସ୍ୱାଭାବିକ ବର୍ଷା ହେଉନି

ବିଶେଷକରି ଦକ୍ଷିଣ ଓଡ଼ିଶାରେ ଭଲ ବର୍ଷା ହେବାର ପୂର୍ବାନୁମାନ କରାଯାଉଛି